ପିଏମ୍ ସିକ୍କିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକ୍କିମର ପ୍ରଥମ ବିମାନ ବନ୍ଦର ପକ୍ୟାଙ୍ଗ୍ ଠାରେ ଆଜି ଉଦ୍ଘାଟନ କରିବେ ଝାଡ଼ଖଣ୍ଡର ରାଞ୍ଚିରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଗତକାଲି ଶୁଭାରମ୍ଭ କରିସାରି ସିକ୍କିମର ରାଜଧାନୀ ଗାଙ୍ଗ୍ଟକରେ ଯାଇ ପହଞ୍ଚିଥିଲେ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ପକ୍ୟାଙ୍ଗ୍ ବିମାନବନ୍ଦର ଗମନାଗମନ ସଂଯୋଗ ବୃଦ୍ଧି କରିବ ଏବଂ ସିକ୍କିମର ଜନସାଧାରଣ ଉପକୃତ ହୋଇପାରିବେ

ପକ୍ୟାଙ୍ଗ୍ ବିମାନବନ୍ଦର ନିର୍ଦ୍ଦେଶକ ଆର୍ ମଞ୍ଜୁନାଥ କହିଛନ୍ତି ପ୍ରଥମରୁ ଏହି ବିମାନ ବନ୍ଦରରୁ କେବଳ ଦେଶ ଭିତରେ ବିମାନ ଚଳାଚଳ କରିବ ଏବଂ ପରେ ଭୂଟାନ କାଠମାଣ୍ଡୁ ନେପାଳ ଓ ତାକା ସହ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ଇଣ୍ଡିଆ ମିଶାଇଲ୍ ଓଡ଼ିଶା ଉପକୂଳରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ ପ୍ରତିରୋଧକ ଇଣ୍ଟର ସେପ୍ଟରକୁ ଗତକାଲି ରାତିରେ ସଫଳତାର ସହ ବ୍ୟାବହାରିକ ପରୀକ୍ଷଣ କରି ଭାରତ ଏ କ୍ଷେତ୍ରରେ ଏକ ମାଇଲ୍ଖୁଣ୍ଟ ସ୍ଥାପନ କରିଛି ପ୍ରତିରକ୍ଷା ସ୍ୱତ୍ରରୁ ପ୍ରକାଶ ଯେ ବାଲେଶ୍ୱର ଜିଲ୍ଲାର ଅବଦୁଲ କଲାମ ଦ୍ୱୀପର ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ରାତି ଆଠଟା ପାଞ୍ଚ ମିନିଟ୍ରେ ଏହି ପରୀକ୍ଷଣ କରାଯାଇଥିଲା

ଏପି ସିକ୍ୟରିଟି ଆନ୍ଧ୍ରପ୍ରଦେଶରେ ବେଆଇନ୍ ସୋଷିତ ସିପିଆଇ ମାଓବାଦୀମାନେ ଗତକାଲି ବିଧାୟକ କିଦାରୀ ସର୍ବେସ୍ୱର ରାଓ ଓ ପୂର୍ବତନ ବିଧାୟକ ଶିଭେରି ସୋମାଙ୍କୁ ଗୁଳିକରି ହତ୍ୟା କରିବା ପରେ ରାଜ୍ୟର ସବୁ ଜନପ୍ରତିନିଧିମାନଙ୍କ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ମୁଖ୍ୟ ଶାସନ ସଚିବ ଦିନେଶ କୁମାର ବରିଷ୍ଣ ପୁଲିସ୍ ଅଧିକାରୀମାନଙ୍କ ସହ ପରିସ୍ଥିତିକୁ ସମୀକ୍ଷା କରିବା ପରେ ରାଜ୍ୟର ସବୁ ଜନପ୍ରତିନିଧି ବିଶେଷ କରି ଗ୍ରାମ ଦର୍ଶିନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା କନପ୍ରତିନିଧିମାନଙ୍କ ନିରାପତ୍ତା ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଓବାଦୀ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପୁଲିସ୍ ସର୍ବେକ୍ଷଣ ବ୍ୟବସ୍ଥାକୁ ମଜଭୁତ କରିବା ଓ କମ୍ପିଂ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି ଇତିମଧ୍ୟରେ ଅମରାବତୀ ପୁଲିସ୍ ମୁଖ୍ୟାଳୟରୁ ଜାରି ଏକ ବିଙ୍କପ୍ତିରେ ଜନପ୍ରତିନିଧିମାନଙ୍କୁ ଆଭ୍ୟନ୍ତରିଣ ଅଞ୍ଚଳକୁ ଗଲାବେଳେ ପୁଲିସ୍କୁ ଜଣାଇବା ପାଇଁ ଅନୁରୋଧ କରାଯାଇଛି ନାଇଡ଼ି ଇଣ୍ଡିଆ ଭୂଟାନ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ଭାରତୀୟମାନେ ଭୁଟାନ୍କୁ ନିଜ ପରିବାରର ଅଂଶ ଭାବେ ଭାବୁଛନ୍ତି ଭୁଟାନର ରାଣୀ ସାଙ୍ଗୟ ଚୋଡେଲ୍ଙ୍କ ସହ ନୂଆଦିଲ୍ଲୀରେ ଭୁଟାନ ସପ୍ତାହର ଶୁଭ ଉଦ୍ଘାଟନ ବେଳେ ଶ୍ରୀ ନାଇଡୁ ଏହା କହିଛନ୍ତି ଭାରତ ଓ ଭୁଟାନ ମଧ୍ୟରେ ଆନୁଷାନିକ ଭାବେ କୁଟନୈତିକ ସଂପର୍କ ସ୍ଥାପନର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଭୁଟାନ ସପ୍ତାହ ପାଳନର ଆୟୋଜନ କରାଯାଇଛି ଶ୍ରୀ ନାଇଡୁ କହିଛନ୍ତି ଭାରତ ଭୁଟାନ ମଧ୍ୟରେ ଭାଗିଦାରୀ ସମ୍ପର୍କ ବିଶ୍ୱାସ ସଦିଚ୍ଛା ଓ ସବୁ ସ୍ତରରେ ଆପୋଷ ବୁଝାମଣା ଉପରେ ପର୍ଯ୍ୟବେଶିତ ସେ କହିଛନ୍ତି ଦୁଇଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କ ବିବିଧ କ୍ଷେତ୍ରରେ ସହଭାଗିତାକୁ ମଜଭୁତ କରିପାରିଛି

ଭାରତୀୟ ଅଲିମ୍ପିକ୍ ସଂଘ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ଏସୀୟ କ୍ରୀଡ଼ାରେ ପଦକ ବିଜେତାମାନଙ୍କ ପାଇଁ ଆୟୋଜିତ ଉତ୍ବୋଧନ ଦେଲାବେଳେ ଶ୍ରୀ ରାଠୋଡ୍ ସବୁ ଖେଳାଳିମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରକାରର ଅମଲାତନ୍ତ୍ରୀକ ବାଧା ରହିବ ନାହିଁ ଏବଂ କୌଣସି ପ୍ରକାରର ସାହାଯ୍ୟ ପ୍ରତି ଅବହେଳା କରାଯିବ ନାହିଁ ସେ କହିଛନ୍ତି ନିର୍ଣିତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ ଏବଂ ଯେତେ ଶୀଘ୍ର ସମ୍ଭବ ସରକାର ପରିବର୍ତ୍ତନ ପାଇଁ ପଦକ୍ଷେପଗୁଡ଼ିକ ଗ୍ରହଣ କରିବେ କ୍ରୀଡ଼ାପ୍ରତି ନିଷ୍ଠା ରଖିବା ଲାଗି ଶ୍ରୀ ରାଠୋଡ୍ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ଜାମ୍ମୁ ରେନ୍ ମୂଷଳଧାରାରେ ବର୍ଷା ଯୋଗୁଁ ଭୂସ୍କଳନ ହେବା ଦ୍ୱାରା ଉଦ୍ଧାମପୁର ଜିଲ୍ଲାରେ ଜାନ୍ମୁ ଶ୍ରୀନଗର ରାଜପଥ ବନ୍ଦ ହୋଇଯାଇଥିବାରୁ କାଶ୍ମୀର ଉପତ୍ୟକା ଦେଶର ଅନ୍ୟ ଭାଗରୁ ବିଚ୍ଛିନ୍ନ ହୋଇପଡ଼ିଛି ଖେଡ଼ି ଓ ମଉଦ୍ ଶିବିର ଅଞ୍ଚଳରେ ବଡ଼ଧରଣର ଭ୍ରସ୍କଳନ ହୋଇଥିବାରୁ ଗତକାଲି ସକାଳୁ କାମ୍ପୁ ଶ୍ରୀନଗର ରାଜପଥ ବନ୍ଦ ହୋଇ ରହିଛି ରାସ୍ତାରୁ ମାଟି ଉଠାଇବା କାର୍ଯ୍ୟ ଜୋରସୋରରେ ଚାଲିଥିବା ଟ୍ରାଫିକ୍ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି

ଜଣେ ସରକାରୀ ମୁଖପାତ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ କୟରାମ ଠାକୁରଙ୍କ ନିର୍ଦ୍ଦେଶ କ୍ରମେ ସେହି ଲୋକମାନଙ୍କୁ ନିରାପଦରେ ହେଲିକ୍ୟାପ୍ଟର ଦ୍ୱାରା ଉଦ୍ଧାର କରାଯାଇଛି ଗତ କେଇ ଦିନ ହେଲା ରାଜ୍ୟରେ ବିଶେଷ କରି କୁଲ୍ଲ ଚାମ୍ଘା କିନୋଉର୍ ଓ ଲାହୋର ଏବଂ ସ୍ୱିତି କିଲ୍ଲାରେ ମୃଷଳଧାରାରେ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ସଂକ୍ରାନ୍ତରେ ଶ୍ରୀ ଠାକୁର ସମୀକ୍ଷା କରିବା ପରେ ଏହି ପଦକ୍ଷେପ ନିଆଯାଇଛି

ଟାଣୁଆ ବିଦ୍ରୋହୀ ନେତାମାନେ ଜେଲ୍ରେ କିମ୍ବା ନିର୍ବାସନରେ ଥିବାରୁ ଗତକାଲିର ରାଷ୍ଟ୍ରପତି ନିର୍ବାଚନରେ ଅନ୍ୟ କେହି ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ ନିର୍ବାଚନ ପ୍ରଚାର ବେଳେ ବିରୋଧୀ ଦଳ ଓ ଗଣମାଧ୍ୟମ ଉପରେ କଠୋର କଟକଶା କ୍ରାରି କରାଯାଇଥିଲା ଚାରୋଟି ଦଳର ମେଣ୍ଟ ପ୍ରାର୍ଥୀ ଶ୍ରୀ ସୋଲିହ ମାଲେଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ମାଳଦ୍ୱୀପରେ ସେ ଏକ ଶାନ୍ତି ପୂର୍ଣ୍ଣ ସମାଜ ଗଠନ କରିବେ ୟୁଏସ୍ ଇରାନ୍ ଆମେରିକାର ଜାତୀୟ ନିରାପତ୍ତା ଉପଦେଷ୍ଟା ଜନ୍ ବୋଲ୍ଚନ୍ କହିଛନ୍ତି ଇରାନ୍ ତାର ଆଖପାଖ ଦେଶଗୁଡ଼ିକ ଉପରେ ନିଜର ଇଚ୍ଛା କାହିର କରିବା ପାଇଁ ଉଦ୍ୟମକୁ ଆମେରିକା ବନ୍ଦ କରିପାରିଛି ଶ୍ରୀ ବୋଲଟନ୍ କହିଛନ୍ତି ପୁଣି କଟକଣା ଜାରି କରାଯିବା ଦ୍ୱାରା ଇରାନ୍ ଉପରେ ଯଥେଷ୍ଟ ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ ପଡ଼ିବ

ପଣ୍ଠିମ ଆଫ୍ରିକୀୟ ସାମୁଦ୍ରିକ ସଂସ୍ଥା ପକ୍ଷରୁ ଗତକାଲି ଏହି ସ୍ଟଚନା ମିଳିଛି ଏସିଆକପ୍ ଦୁବାଇଠାରେ ଚାଲିଥିବା ଏସିଆ କପ୍ କ୍ରିକେଟ୍ର ସୁପର ଫୋର୍ ମୁକାବିଲାରେ ଭାରତ ଗତକାଲି ରାତିରେ ତାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ନଅ ୱିକେଟ୍ରେ ପରାସ୍ତ କରିଛି

ପାକିସ୍ତାନ ବିପକ୍ଷରେ ୱିକେଟ୍ ପତନରେ ଏହା ହେଉଛି ବୃହତ ବିକ୍କୟ

ଏହି ବିଜୟ ଫଳରେ ଭାରତ ଟୂର୍ଣ୍ଣାମେଣ୍ଟର ଫାଇନାଲ୍ରେ ପହଞ୍ଚି ପାରିଛି ଆସନ୍ତାକାଲି ସୁପର ଫୋର୍ ମ୍ୟାଚ୍ରେ ଭାରତ ଆଫ୍ଗାନିସ୍ତାନକୁ ଭେଟିବ ଗତକାଲି ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ବାଙ୍ଗଲାଦେଶ ମାତ୍ର ତିନିରନ୍ ବ୍ୟବଧାନରେ ଆଫ୍ଗାନିସ୍ତାନକୁ ପରାସ୍ତ କରିଛି ବୂଧବାର ଦିନ ପାକିସ୍ତାନକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିବାକୁ ବାଙ୍ଗଲାଦେଶ ଲକ୍ଷ୍ୟ ରଖିଛି

ଚାରିଟି ରୌପ୍ୟ ଓ ତିନୋଟି ବ୍ରୋଞ୍ଜ ପଦକ ସହ ପ୍ରତିଯୋଗିତାରେ ଭାରତ ଅଭିଯାନ ଶେଷ ହୋଇଛି ଗ୍ରୀକୋ ରୋମାନ ବର୍ଗର ଖେଳାଳିମାନେ ତିନିଟି ପଦକ ହାସଲ କରିଥିବାବେଳେ ମହିଳା ପ୍ରତିଯୋଗିମାନେ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି

ଫ୍ରି ଷ୍ଟାଇଲ୍ରେ ଦୀପକ ପୁନିଆ ଓ ନବୀନ ସିହାଗ ରୌପ୍ୟ ପଦକ ହାସଲ କରିଛନ୍ତି